ଶ୍ରୀ ସିଂ ଓ ବାଂଗଲାଦେଶ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିବେ ବୋଲି ସ୍ୱରାଷ୍ଟ୍ର ବିଭାଗର ଜଣେ ଅଧିକାରୀ କହିଛନ୍ତି ନିରାପତ୍ତା ସୀମା ପରିଚାଳନା ଅବୈଧ କାର୍ଯ୍ୟକଳାପର ଦମନ କ୍ଷେତ୍ରରେ ସହଯୋଗ ଏବଂ ଭିସା ବ୍ୟବସ୍ଥା ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିବାର ଆଶା କରାଯାଉଛି କଥାବାର୍ତ୍ତାରେ ରୋହିଙ୍ଗ୍ୟା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ ବୋଲି ସ୍ୱରାଷ୍ଟ୍ର ବିଭାଗର ଅଧିକାରୀ ଜଣାଇଛନ୍ତି ଶ୍ରୀ ସିଂ ବାଂଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟସ୍କଚୀ ରହିଛି ଶ୍ରୀମତୀ ହାସିନାଙ୍କ ସହ ଶ୍ରୀ ସିଂ ଯମୁନା ଫିୟୁଚର ପାକ୍ଠାରେ ଅତ୍ୟାଧୁନିକ ସମନ୍ଧିତ ଭାରତୀୟ ଭିସା କେନ୍ଦ୍ରକୁ ଉଦ୍ଘାଟନ କରିବେ

ଡିମାଣ୍ଡ ଡ୍ରାଫ୍ଟ ଆରବିଆଇ କଳାଧନ ବୈଧ ନିବାରଣ ପାଇଁ ବ୍ୟକ୍ତିଗତ ପରିଚୟ ବିହୀନ ଡିମାଣ୍ଡ ଡ୍ରାଫୂ ପେ ଅର୍ଡର ଓ ବ୍ୟାଙ୍କର୍ସ ଚେକଗୁଡିକ ଯୋଗୁଁ ସୃଷ୍ଟି ହେଉଥିବା ଅସୁବିଧାଗୁଡିକ ଦୂର କରିବା ସକାଶେ କ୍ରେତାମାନଙ୍କର ନାମ ଉଲ୍ଲେଖ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି

ଗତକାଲି ନୂଆଦିଲ୍ଲୀର ଧରୋହର ଭବନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଧୁନିକ ଯୁଗରେ ଅତି ଦୂରରୁ ଅଳ୍ପ କିଛି ସମୟ ମଧ୍ୟରେ ପର୍ଯ୍ୟଟକମାନଙ୍କୁ କୌଣସି ଐତିହ୍ୟସ୍ଥଳରେ ଫଟୋଚିତ୍ର ଉତ୍ତୋଳନ ପାଇଁ ବାରଣ କରିବା ହାସ୍ୟାସ୍ୱଦ ବୋଲି ଭାଷଣ ପ୍ରସଙ୍ଗରେ କହିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ପ୍ରଭାବିତ ହୋଇ ଚିତ୍ର ଉତ୍ତୋଳନ ପାଇଁ ଅନୁମତି ଦିଆଯିବାକୁ ନିଷ୍ପତ୍ତି ହୋଇଛି

ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ଭାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ମୁଖପାତ୍ର ରବୀଶ କୁମାର କହିଛନ୍ତି ପାକିସ୍ତାନ ଯାହା କହୁଛି ତାହା କଦାପି ପାଳନ କରୁନାହିଁ ବୋଲି ସେ ଦେଶ କାହିଁକି ଭୁଲି ଯାଉଛ ପାକିସ୍ତାନରେ ଚାଲିଥିବା ସନ୍ତାସବାଦୀ କାର୍ଯ୍ୟକଳାପକୁ ଓ ସନ୍ତାସବାଦୀ ସଂଗଠନ ଗୁଡିକୁ ସାହାର୍ଯ୍ୟ ସମର୍ଥନଗୁଡିକ ବନ୍ଦ କରିବା ପାଇଁ ଭାରତ ବାରମ୍ଭାର ଇସ୍ଲାମବାଦକୁ କହି ଆସୁଥିଲେ ମଧ୍ୟ ଇସ୍ଲାମବାଦ ଏଥିପ୍ରତି କଦାପି ଧ୍ୟାନ ଦେଉନାହିଁ ସେ କହିଛନ୍ତି ଏ ସଂକ୍ରାନ୍ତରେ ଭାରତ ଆଭିମୁଖ୍ୟ ସ୍ୱଷ୍ଟ ଓ ସଦା ସର୍ବଦା ଏହି ଆଭିମୁଖ୍ୟ ବଜାୟ ରଖାଯିବ କାଶ୍ମୀରରେ ମାନବିକ ଅଧିକାର ଲଂଘନ ହେଉଥିବା ଅଭିଯୋଗ ପାଇଁ ଜାତିସଂଘ ଉଚ୍ଚାୟୁକ୍ତଙ୍କ ସମ୍ପ୍ରତି ସୁପାରିଶ ଉପରେ ରବିଶ କୁମାର କହିଛନ୍ତି ଏଭଳି ଉଦ୍ଦେଶ୍ୟ ପ୍ରଶୋଦିତ ରିପୋର୍ଟକୁ ଭାରତ ଦୂଢ ନିନ୍ଦା କରୁଛି ଏବଂ ଜାତିସଂଘ ଉଚ୍ଚାୟୁକ୍ତ ଏ ସଂକ୍ରାନ୍ତରେ ସ୍ୱଷ୍ଟ ମତ ଦେଇନାହାନ୍ତି ବୋଲି ଭାରତ ଅନୁଭବ କରିଛି

ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ ଏହି ସେବାକୁ ଗତକାଲି ନୂଆଦିଲ୍ଲୀରେ ଶୁଭାରୟ କରିଛନ୍ତି ସରକାରୀଭାବେ କୁହାଯାଇଛି ଓ୍ବେବସାଇଟ୍ ଭିତ୍ତିକ ଏହି ମଞ୍ଚ ପୋଲମାନଙ୍କର ମାଷ୍ଟର ତଥ୍ୟ କାର୍ଯ୍ୟ ତଥ୍ୟ ଏବଂ ପୋଲଗୁଡିକର ନିରୀକ୍ଷଣ ତଦାରଖ ତଥା ରକ୍ଷଣାବେକ୍ଷଣ ସଂକ୍ୱାନ୍ତରେ ତଥ୍ୟଗୁଡିକ ଯୋଗାଇପାରିବ

ଭାରତ ଫ୍ରାନ୍ସକୁ ଅତିକ୍ରମ କରି ଷଷ୍ଠ ବୃହତ ଅର୍ଥନୈତିକ ରାଷ୍ଟ୍ରଭାବେ ଉଭା ହୋଇଛି

ସେ କହିଛନ୍ତି କୃଷି କ୍ଷେତ୍ର ପାଇଁ ଥିବା ଅର୍ଥକୁ ବିନିଯୋଗ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ଗୁଡିକ ମଧ୍ୟରେ ସହଯୋଗ ବୃଦ୍ଧି ପାଇଲେ ଏ ଦିଗରେ ସଫଳତା ନିଶ୍ଚୟ ସାଧନ ହୋଇପାରିବ

ଶ୍ରୀ ଶ୍ରୀ ଅମରନାଥ ପୀଠ ବୋର୍ଡର ଅଧ୍ୟକ୍ଷ ରାଜ୍ୟପାଳ ଏନଏନ ଭୋରା ଏକ ସମୀକ୍ଷା ବୈଠକବେଳେ ଏହି ସହାୟକ ରାଶି ଘୋଷଣା କରିଛନ୍ତି